ଆସନ୍ତାକାଲି ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ଦିବସ

ରାଷ୍ଟପତି ଉପରାଷ୍ଟପତି ଓ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ମହାରାଷ୍ଟ୍ରରେ ମନୋନୟନ ପତ୍ରଗୁଡ଼ିକର ଯାଞ୍ଚକାର୍ଯ୍ୟ ଶେଷ ହୋଇଛି

ପ୍ରାର୍ଥୀମାନେ ଆସନ୍ତାକାଲି ସ୍ରଦ୍ଧା ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ଆକାଶବାଣୀର ମୁମ୍ବାଇ ସମ୍ଭାଦଦାତାଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଅସନ୍ତୁଷ୍କ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସମ୍ଭାବନା ଥିବା ଦୃଷ୍ଟିରୁ ଆସନ୍ତାକାଲି ସମସ୍ତ ରାଜନୈତିକ ଚିତ୍ର ସ୍ୱଷ୍ଟ ହୋଇଯିବ ମହାରାଷ୍ଟ୍ରରେ ରାଜିନତିକ ଗତିବିଧି କ୍ରମଶଃ କୋର୍ ଧର୍ଥବା ସ୍ଚନା ମିଳିଛି ରବିବାର ସତ୍ତ୍ୱେ ସମସ୍ତ ରାଜନୈତିକ ଦଳର ନେତାମାନେ ରାସ୍ତାରେ ନିର୍ବାଚନ ପ୍ରଚାର କରିବା ସହ ଘରକ୍ତ ଘର ବ୍ରଲି ମଧ୍ୟ ନିର୍ବାଚନ ପ୍ରଚାର ଚଳାଇଛନ୍ତି ହରିୟାଣାରେ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି

ତିନି ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିଛନ୍ତି

କାରଣ ଦେଶର ଅବଶିଷ୍ଟ ନାଗରିକମାନେ ପାଉଥିବା ସମସ୍ତ ସୁବିଧା ଏଣିକି ସେମାନେ ମଧ୍ୟ ହାସଲ କରିପାରିବେ ଶ୍ରୀ ଜାବ୍ଡେକର କହିଛନ୍ତି ଏଠାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ ଏବଂ ସମସ୍ତ ସମ୍ଭାଦପତ୍ର ବିନା ଅସୁବିଧାରେ ପ୍ରକାଶିତ ହେଉଛି ମନ୍ତ୍ରୀ କହିଛନ୍ତି ସାମ୍ଭାଦିକମାନେ ମୁକ୍ତ ଓ ଅବାଧ ଭାବେ ସେହି ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତିକୁ ନିଜ ଆଖିରେ ଦେଖିବା ଉଚିତ କାଶ୍ମୀର ଉପତ୍ୟକାରେ ମାନବିକ ଅଧିକାରକୁ କ୍ଷୁଣ୍ଣ କରାଯାଉଛି ବୋଲି କେତେକ ବିଦେଶୀ ଗଣମାଧ୍ୟମ ଯାହା ଦର୍ଶାଉଛନ୍ତି ତାହାକୁ ଶ୍ରୀ ଜାବ୍ଡେକର ସମ୍ପର୍ଷଭାବେ ଖଣ୍ଡନ କରିଛନ୍ତି

ସେ କହିଛନ୍ତି ଏହି ଐତିହାସିକ ପଦକ୍ଷେପ ଜନସାଧାରଣଙ୍କ ମନରେ ଗଭୀର ରେଖାପାତ କରିଛି ତେଣୁ ସେମାନେ ଏସବୁ ବିଷୟକୁ ନେଇ ଆଲୋଚନା କରୁଛନ୍ତି ସେ କହିଛନ୍ତି ଜନ୍ମୁ କାଶ୍ମୀରର ଜନସାଧାରଣ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କର୍ତ୍ଥନ୍ତି ଏନ୍ସି ଡେଲିଗେସନ୍ ଜମ୍ମର୍ ନ୍ୟାନସାଲ୍ କନ୍ଫରେନ୍ର ଏକ ପ୍ରତିନିଧ୍ୱ ଦଳ ପାର୍ଟିର ଅଧ୍ୟକ୍ଷ ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ଆଜି ଶ୍ରୀନଗରଠାରେ ଭେଟିଛନ୍ତି ସାଧାରଣ ନିରାପତ୍ତା ଆଇନ ଅଧୀନରେ ଶ୍ରୀ ଅବଦୁଲ୍ଲାଙ୍କୁ ତାଙ୍କ ବାସଭବନରେ ଅଟକ ରଖାଯାଇଛି ଜନ୍ମୁ ଓ କାଶ୍ମୀର ପ୍ରଶାସନ ଗତକାଲି ନ୍ୟାସନାଲ୍ କନ୍ଫରେନ୍ସ ଦଳକୁ ଫାରୁକ୍ ଅବଦୁଲ୍ଲାଙ୍କୁ ସାକ୍ଷାତ କରିବାଲାଗି ଅନୁମତି ପ୍ରଦାନ କରିଥିଲେ ଦଳର ଉପାଧ୍ୟକ୍ଷ ଉମର୍ ଅବଦୁଲ୍ଲାଙ୍କୁ ମଧ୍ୟ ଅଟକ ରଖାଯାଇଛି ଏହି ପ୍ରତିନିଧି ଦଳ ଜମ୍ମୁର ରାଜନୈତିକ ସ୍ଥିତି ଆସନ୍ତା ବ୍ଲକ୍ ବିକାଶ ପରିଷଦ ନିର୍ବାଚନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ସହ ଆଲୋଚନା କରିଛନ୍ତି ନାଇଡ଼ୁ ପୋଏଟ୍ସ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ମନୋବୃତ୍ତି ମନୋଭାବ ଏବଂ ସାମାଜିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦିଗରେ କବିତାର ଯଥେଷ୍ଟ କ୍ଷମତା ରହିଛି

ସେ କହିଛନ୍ତି ଆମେ ଯଦି ସହାନୁଭ୍ରତିଶୀଳ ବିଶ୍ୱ ଗଠନର ଲକ୍ଷ୍ୟ ରଖିଛୁ ତେବେ ଏହାକୁ ସାକାର କରିବା ଦିଗରେ କବିତାକ୍ ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ବ୍ୟବହାର କରାଯାଇପାରିବ କବିତା ହେଉଛି ଏକ ପ୍ରଭାବଶାଳୀ ଉତ୍ପ୍ରେରକ ଯାହାକି ସମାଜ ସଂସ୍କାର ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଉପରାଷ୍ଟ୍ରପତି କହିଛନ୍ତି ସମାଜକ୍ର ଡାକ୍ତର ଇଞ୍ଜିନିୟର୍ ଏବଂ ବୈଜ୍ଞାନିକମାନଙ୍କର ଯେପରି ଆବଶ୍ୟକତା ରହିଛି ସେହିପରି କବି ଲେଖକ କଳାକାର ଏବଂ କଣ୍ଠଶିଳ୍ପୀମାନଙ୍କର ମଧ୍ୟ ଆବଶ୍ୟକତା ରହିଛି କବିତା ପାଠ ଉପରେ ସେ ସ୍କୁଲ୍ଗୁଡ଼ିକୁ ଆହ୍ୱାନ ଦେବା ସହ ଶିକ୍ଷା ପାଠ୍ୟକ୍ରମରେ ଏହାକୁ ବାଧ୍ୟତାମୂଳକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ସାହିତ୍ୟ କଳା ଏବଂ ମାନବିକବାଦ ଶିକ୍ଷା ଉପରେ ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ ଦେଇଥିଲେ ରାଜସ୍ଥାନ ଚିଫ୍ କଷ୍ଟିସ୍ ଓଥ୍ ରାଜସ୍ଥାନ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଇନ୍ଦ୍ରକିତ୍ ମହାନ୍ତିଙ୍କୁ ରାଜ୍ୟପାଳ କଲ୍ରାଜ ମିଶ୍ର ଆଜି ଜୟପୁରଠାରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଶପଥ ଗ୍ରହଣ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କଷ୍ଟିସ୍ ମହାନ୍ତି କହିଛନ୍ତି ରାଜ୍ୟରେ ସମସ୍ତ ବିଚାର ବ୍ୟବସ୍ଥାର ଉନ୍ନତି ପାଇଁ ସେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ

ଏହି ଠକେଇ ମାମଲାରେ ଏହା ଚତ୍ର୍ଥ ଗିରଫଦାରି

ଅପରାଧ ଶାଖା ପକ୍ଷରୁ ଶୁକ୍ରବାର ଦିନ ଥୋମାସଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏହି ଷଡ଼ଯନ୍ତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିବାରୁ ଅଧିକ ପଚରା ଉଚରା ପାଇଁ ପୁଲିସ୍ ତାଙ୍କୁ ହେପାଜତକୁ ନେବାକୁ କୋର୍ଟଙ୍କୁ ଜଣାଇଥିଲେ ତା' ପୂର୍ବଦିନ ପୁଲିସ୍ ବ୍ୟାଙ୍କର ଅଧିକାରୀ ରାକେଶ ୱାଧବନ୍ ଏବଂ ତାଙ୍କ ପ୍ରଅକ୍ତ ଏହି ଘଟଣାରେ ଗିରଫ କରିଥିଲା

ମହାଷ୍ଟମୀ ଦେଶର ବିଭିନ୍ନ ସ୍ଥାନରେ ଆଜି ପାରମ୍ପରିକ ରୀତିନୀତି ଓ ଉସାହର ସହ ମହାଷ୍ଟମୀ ପାଳିତ ହେଉଛି ଦୁର୍ଗାପ୍ରଜାର ତୂତୀୟ ଦିବସରେ ପାଳିତ ହେଉଥିବା ଏହି ମହାଷ୍ଟମୀ ନବରାତ୍ର ପର୍ବର ଏକ ପ୍ରମୁଖ ଦିବସ

ଗୁଜରାଟର ଅହମ୍ମଦାବାଦ ଓ ସୁରତ୍ରେ ବିଦେଶୀ ପର୍ଯ୍ୟଟକମାନେ ଗର୍ବା ନୂତ୍ୟର ଆନନ୍ଦ ଉଠାଉଛନ୍ତି ରାଜ୍ୟର କେତେକ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ସତ୍ତ୍ୱେ ଗର୍ବା ନୃତ୍ୟଶିଳ୍ପୀମାନଙ୍କର ଉତ୍ସାହ ଚରମ ସୋପାନରେ ପହଞ୍ଚଥିବା ପ୍ରତୀୟମାନ ହେଉଛି

ଏହି ଉପଲକ୍ଷେ ପ୍ରତ୍ୟୁଷରୁ ସାର୍ବଜନୀନ ଦୁର୍ଗାମଣ୍ଡପରେ ଶ୍ରଦ୍ଧାଳୁମାନେ ଅଞ୍ଜଳି ଅର୍ପଣ କରିଛନ୍ତି ବେଲୁର୍ମଠଠାରେ ଶହ ଶହ ଶ୍ରଦ୍ଧାଳୁ କୁମାରୀ ପୂଜା ଦର୍ଶନ କରିଛନ୍ତି

ରାଜାରାଜୁଡ଼ା ଅମଳରୁ ସ୍ଥାପିତ ଏକ ଶତାବ୍ଦୀରୁ ଅଧିକ ପୁରୁଣା ରୟାଲ୍ ପ୍ୟାଲେସ୍ ଟେମ୍ପୁଲ୍ ଦୁର୍ଗା ବାରିରେ ଅନୁଷ୍ଠିତ ଦୁର୍ଗାପୂଜାର ସ୍ୱତନ୍ତ୍ର ଆକର୍ଷଣ ରହିଛି

ଦୁର୍ଗାପୂଜା ଗ୍ରିଟିଙ୍ଗ୍ସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ମା' ଦୁର୍ଗା ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ ବରଷାଇ ସେମାନଙ୍କର ଜୀବନକୁ ଆନନ୍ଦ ଓ ସମୂଦ୍ଧିରେ ଭରିଦିଅନ୍ତୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଏହି ଉତ୍ସବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ଏକ ଦୂଢ଼ ଆଦର୍ଶସମ୍ପନ୍ନ ସମାବେଶୀ ସାମାଜିକ ଭାବଧାରା ପରିପୂର୍ଣ୍ଣ ଓ ଆର୍ଥକ ଭାବେ ସୁଦୃତ୍ ଭାରତ ନିର୍ମାଣ ପାଇଁ ଏହି ପର୍ବ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମଗ୍ର ବିଶ୍ୱରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦୁର୍ଗାପୂଜା ଉତ୍ସବ ପାଳିତ ହେଉଛି ମା' ଦୁର୍ଗା ଜନସାଧାରଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ସୌଭାଗ୍ୟ ଭରି ଦିଅନ୍ତୁ ବୋଲି ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କାମନା କରିଛନ୍ତି

ଡିଜିଟାଲ୍ ଇଣ୍ଡିଆ ତଥା ଦେଶରେ ସହଜରେ ବ୍ୟବସାୟକୁ ପ୍ରୋହାହିତ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କର ଚିନ୍ତାଧାରା ଅନୁଯାୟୀ କରଦାତାମାନଙ୍କୁ ସେବା ପ୍ରଦାନ ଓ ସେମାନଙ୍କର ଅଭିଯୋଗ ଶୁଣାଣି ପ୍ରକିୟାକୁ ଅଧିକ ଫଳପ୍ରଦ କରିବାର ବୂହତ୍ ଲକ୍ଷ୍ୟ ହାସଲ ଦିଗରେ ଏନ୍ଇଏସିର ସ୍ଥାପନା ଏକ ଉଲ୍ଲେଖନୀୟ ପଦକ୍ଷେପ